ହରିଆଣା ସିଏମ୍ ଓଥ୍ ବରିଷ୍ଣ ବିଜେପି ନେତା ମନୋହର ଲାଲ ଖଟ୍ଟର ଆଜି ଦ୍ୱିତୀୟଥର ପାଇଁ ହରିଆଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଆଜି ଅପରାହ୍ନ ରେ ହରିଆଶା ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ହରିଆଣା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ଗତକାଲି ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ ଶ୍ରୀ ଆର୍ଯ୍ୟ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଓ ଭାବି ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କୁ ଶପଥ ଗ୍ରହଣ ପାଇଁ ଆମନ୍ତ୍ରଣ କରିଥିଲେ ମନୋହର ଲାଲ କହିଛନ୍ତି ରାଜ୍ୟପାଳ ସରକାର ଗଠନ ପାଇଁ ତାଙ୍କ ଦାବିକୁ ଗ୍ରହଣ କରି ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି

ଶ୍ରୀ ଖଟ୍ଟର ଜନନାୟକ ଜନତା ପାର୍ଟି ଓ ଅନ୍ୟ ଛଅଜଣ ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ଗଠିତ ମେଷ୍ଟ ସରକାରର ନେତୃତ୍ୱ ନେବେ

ମହା ଗଭ୍ ମହାରାଷ୍ଟ୍ରରେ ସହଯୋଗୀ ଶିବସେନା କ୍ଷମତାର ସମାନ ହକ୍ ଦାବି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି ବିଜେପିକୁ ରାଜ୍ୟରେ ଏକକ ସଂଖ୍ୟାଗରିଷତା ମିଳିଛି ଏବଂ ବିଜେପି ନେତୃତ୍ୱାଧୀନ ମେଣ୍ଟ ରାଜ୍ୟରେ ସ୍ଥିର ସରକାର ଗଠନ କରିପାରିବ ମୁମ୍ଭାଇଠାରେ ଦୀପାବଳି ଅବସରରେ ଦଳୀୟ ନେତାମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଫଡନଭିସ୍ କହିଛନ୍ତି ଦୀପାବଳୀ ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ ସେ କହିଛନ୍ତି ଜନାଦେଶ ଅନୁସାରେ ବିଜେପି ଶିବସେନା ଓ ଅନ୍ୟାନ୍ୟ ଦଳକୁ ନେଇ ଗଠିତ ମେଷ୍ଟକୁ ପୂର୍ଣ୍ଣ ବହୁମତ ମିଳିଛି ମୁଖ୍ୟମନ୍ତ୍ରୀ କହିଛନ୍ତି କନାଦେଶ ଅନୁସାରେ ବିଜେପି ହେଉଛି ଏକକ ସଂଖ୍ୟାଗରିଷ୍ଠ ଦଳ ସେ କହିଛନ୍ତି ଦୀପାବଳି ପରେ ବିଧାୟକ ଦଳ ନେତା ନିର୍ବାଚନ କରାଯିବ ଓ ପରେ ପରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ମହାରାଷ୍ଟ୍ର ବିଜେପି ଶାଖା ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ବିଧାୟକ ଦଳ ନେତା ନିର୍ବାଚନ ପାଇଁ ଆସନ୍ତା ବୁଧବାର ନବନିର୍ବାଚିତ ବିଧାୟକମାନଙ୍କ ଏକ ବୈଠକ ଅନୁଷ୍ଠିତ ହେବ

ଏହାଛଡ଼ା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ଚଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆକାଶବାଣୀ ଓ ଡିଡି ନ୍ୟୁକର ୟୁଟ୍ୟୁବ ଚ୍ୟାନେଲଗୁଡ଼ିକରେ ସିଧାସଳଖ ପ୍ରସାରିତ ହେବ ହିନ୍ଦୀ ପ୍ରସାରଣ ପରେ ପରେ ଆଞ୍ଚଳିକ ଭାଷାରେ ଏହା ପ୍ରସାର କରାଯିବ ଦିଓାଲି ଆଲୋକର ପର୍ବ ଦୀପାବଳି ଆଜି ସମଗ୍ର ଦେଶରେ ପାଳନ କରାଯାଉଛି ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱଚକ ଏହି ପର୍ବ ଅବସରରେ ଲୋକମାନେ ଧନର ଦେବୀ ମା' ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରିଥାନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡ଼ୁ ଦୀପାବଳି ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି ଏହି ଉତ୍ସବ ନିରାଶା ଉପରେ ଆଶା ଅସତ୍ୟ ଉପରେ ସତ୍ୟ ଓ ତମସା ଉପରେ ଆଲୋକର ବିଜୟଗାଥା ବହନ କରିଥାଏ ପ୍ରେମ କରୁଣା ଓ ଆତ୍ମୀୟତାର ପ୍ରଦୀପ ପ୍ରଜ୍ଜଳନ କରି ଅସହାୟ ଓ ଅପେକ୍ଷାକୃତ ସ୍ୱଚ୍ଚ ଭାଗ୍ୟଶାଳୀ ବ୍ୟକ୍ତିମାନଙ୍କ ଜୀବନରେ ଖୁସି ଭରିଦେବାର ପ୍ରୟାସ କରିବାକୁ ରାଷ୍ଟ୍ରପତି ଜନସାଧାରଣଙ୍କୁ ଆହ୍ପାନ କହିଛନ୍ତି ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଏହି ଆଲୋକର ପର୍ବ ସତ୍ୟର ଚିରନ୍ତନ ଶକ୍ତି ତଥା ପାପ ଓ ଅସତ୍ୟକୁ ପରାହତ କରିବା ପାଇଁ ଏହାର କ୍ଷମତାକ୍ ଦର୍ଶାଇଥାଏ ୱାର୍ଡବ୍ୟାଙ୍କ ପ୍ରେସିଡେଣ୍ଟ ବିଶ୍ୱବ୍ୟାଙ୍କ ସଭାପତି ଡେଭିଡ୍ ମାଲ୍ପାସ୍ କହିଛନ୍ତି ଏହି ବହୁମୁଖୀ ପାଣ୍ଠି ଯୋଗାଣକାରୀ ସଂସ୍ଥା ଭାରତରେ ଭିଭିଭୂମି ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ଯୋଗାଇ ଦେଉଥିବା ବାର୍ଷିକ ଛଅ ବିଲିୟନ୍ ଆମେରିକୀୟ ଡଲାର ସହାୟତା କାରି ରଖିବ

ଶ୍ରୀ ମାଲପାସ୍ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ଶ୍ରୀ ମାଲପାସ ଆର୍ଥିକ ଭିଭିଭୂମି ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିବା ଦେଶ ଦେଶ ମଧ୍ୟରେ ସଂପର୍କ ସ୍ଥାପନ ଓ ଲୋକସେବା କ୍ଷେତ୍ରରେ ସଂସ୍କାର ସଂପର୍କରେ ଆଲୋଚନା କରିଥିଲେ ସାଇକ୍ଲୋନ୍ କ୍ୟାର୍ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସଂଗଠିତ ସାମୁଦ୍ରିକ ଝଡ଼ କ୍ୟାର୍ ଏକ ଶକ୍ତିଶାଳୀ ଝଡ଼ରେ ପରିଣତ ହୋଇଛି

ଏହାର ପ୍ରଭାବରେ ମହାରାଷ୍ଟ୍ରର ରତ୍ନଗିରି ଓ ସିନ୍ଧୁ ଦୁର୍ଗ ତଥା ଗୋଆରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ ସ୍ବଚନା ଦେଇଛି ମହାରାଷ୍ଟ୍ର ଗୋଆ କର୍ଣ୍ଣାଟକ ଓ ଦକ୍ଷିର ଗୁଜରାଟର ସମୁଦ୍ରକୂଳିଆ ଅଞ୍ଚଳର ମସ୍ୟଜୀବୀମାନେ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ଭାରତୀୟ ତଟରକ୍ଷୀ ବାହିନୀ ଏହାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି

ନିରାପତ୍ତା ବିଭାଗ ସୂତ୍ରରୁ କୁହାଯାଇଛି କରନନଗର ଥାନା ଅଞ୍ଚଳରେ ଥିବା ଏକ ତନଖି କେନ୍ଦ୍ରରେ ମୁତୟନ ଥିବା ସିଆର୍ପିଏଫ୍ ଯବାନମାନଙ୍କୁ ଲକ୍ଷ୍ୟ କରି ସନ୍ତ୍ରାସବାଦୀମାନେ ହାତବୋମା ଫିଙ୍ଗିଥିଲେ ସମସ୍ତ ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସିଟାଲ୍ରେ ଭର୍ତ୍ତି କରାଯାଇଛି ଆକ୍ରମଣକାରୀମାନଙ୍କୁ ଧରିବାପାଇଁ ତଲାସି ଅଭିଯାନ ଜାରି ରହିଥିବା ନିରାପତ୍ତା ସୂତ୍ରରୁ ଜଣାପଡ଼ିଛି ଆସାମ ଦିବ୍ୟାଙ୍ଗ ଆସାମ ସରକାରଙ୍କ ସାମାଜିକ କଲ୍ୟାଣ ବିଭାଗ ରାଜ୍ୟରେ ଦିବ୍ୟାଙ୍ଗମାନଙ୍କ ଉନ୍ନତି ପାଇଁ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି

ସରକାରୀ ଅଧିକାରୀମାନେ କହିଛନ୍ତି ବିକ୍ଷୋଭକାରୀମାନେ ସରକାରୀ ଓ ଅର୍ଦ୍ଧସାମରିକ ଅଧିକାରୀଙ୍କ ଉପରେ ସେମାନଙ୍କର କୋଧ ପ୍ରଦର୍ଶନ କରିବା ଫଳରେ ଯବାନମାନଙ୍କ ଗ୍ରଳିରେ ସେମାନେ ପ୍ରାଣ ହରାଇଛନ୍ତି

ପ୍ରଧାନ ଜାପାନ ଇସ୍କାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦେଶରେ ଇସ୍କାତର ଚାହିଦା ବୃଦ୍ଧି ପାଇଛି ଓ ଭାରତ ପାଞ୍ଚ ଲକ୍ଷ କୋଟି ଡଲାର ସମ୍ଭଳିତ ଅର୍ଥନୀତି ହେବା ଦିଗରେ ଅଗ୍ରସର ହେଉଥିବାରୁ ଏହା ଆହୁରି ଅଧିକ ବୃଦ୍ଧି ପାଇବାର ଆଶା କରାଯାଉଛି ଟୋକିଓରେ ଆଜି ଷ୍ଟିଲ୍ ଏକ୍ଟସେସ୍ କାପାସିଟି ସଂକ୍ରାନ୍ତ ଗ୍ଲୋବାଲ୍ ଫୋରମ୍ର ମନ୍ତ୍ରୀ ସ୍ତରୀୟ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଇସ୍କାତ୍ ପ୍ରତି ଭାରତର ଚାହିଦା ଏହାର ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିବ

ପ୍ୟାରିସ୍ଠାରେ ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ଏହି ଭାରତୀୟ ଯୋଡ଼ି କ୍ଷାପାନର ହିରୋୟୁକି ଏଣ୍ଡୋ ଓ ୟୁତା ୱାତାନାବେଙ୍କ ଯୋଡ଼ିକୁ ସିଧାସଳଖ ସେଟ୍ରେ ପରାସ୍ତ କରିଛନ୍ତି